ଏଥିରେ ପଲ୍ଲିଶ୍ରୀମେଳା ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାର ହସ୍ତତ୍ତ ଓ ହସ୍ତକଳା ସାମଗ୍ରୀ ପ୍ରଦର୍ଶୀତ ହେଉଛି

ପାଗ କୋହଲା ରହିବା ସହ କେତେକ ସ୍ଚାନରେ ଥଣ୍ତା ଅନୁଭ୍ରତ ହୋଇଥିଲା ରାତିରେ ରାଜ୍ୟର ଗୋଟିଏ ଦୂଇଟି ସ୍ସାନରେ ହାଲ୍ରକା ବର୍ଷା ହୋଇଥିବା ନେଇ ସ୍ଚନା ମିଳିଛି